ଏହା ଫ୍ୟାସନର ମଧ୍ଧ ଏକ ପ୍ରତୀକରେ ପରିଣତ ହୋଇଛି

ଦେଶର ଅଧିକାଂଶ ସ୍ଚାନରେ ଏବେ ସ୍ୱୟଂସହାୟକ ଗୋଷୀଗୁଡ଼ିକ ଖଦୀର ମାସ୍କ ପ୍ରସ୍ତୁତ କରୁଛନ୍ତି ଏହି ପ୍ରସଙ୍ଙରେ ସେ ଉଉରପ୍ରଶେର ବାରାବାଙ୍କୀ ଅଞ୍ଞଳର ସ୍ରମନ ଦେବୀଙ୍କ ଉଦାହରଣ ଦେଇଛନ୍ତି

ଭାରତୀୟ କ୍ରୀଡ଼ା ମାଲଖମ୍ୟ ଏବେ ଅନେକ ଦେଶରେ ଲୋକପ୍ରିୟ ହେବାରେ ଲାଗିଛି

ମା ଦେଶକୁ ଆତୁନିଭର କରାଇପାରିଛି

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଛି

ବିଜେଡି ପକ୍ଷରୁ ମନ୍ତୀ ଏବଂ ବିଧାୟକମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି

ମହାମାରୀ ପରିସ୍ଥିତିକୁ ଦୂଷ୍ଟିରେ ରଖବ କୋଭିଡ୍ ନିୟମାବଳୀ ପାଳନ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରଜା ଅନୁଷ୍ଠିତ ହେଉଛି ଉପରାଷ୍ଟ୍ରପତି ଏମ୍ ଭେକିୟା ନାଇଡୁ ପ୍ରଧାନମନ୍ତୀ ନରେନ୍ଦ ମୋଦି ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ଏହାପରେ ମା'ଙ୍ ଛତର୍ ମନ୍ଦିରକୁ ପ୍ରତ୍ୟାବର୍ଉନ କରିଛି

ଏହି ଅବସରରେ ରନୂସଂହାସନ ନିକଟରେ ଶ୍ରୀଜୀଉମାନଙ୍କର ଆୟୂଧ ସବୁକୁ ପୂଜା କରାଯିବାର ବିଧି ରହିଛି